ରାଜ୍ୟରୁ କ୍ରମାଗତଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ

ଦୀର୍ଘ ଚାରିମାସ ପରେ କରୋନା ସଂକ୍ରମଣ ସଂଖ୍ୟା ସର୍ବନିମ୍ପସ୍ତରରେ ରହିଛି

କରୋନା ଯୋଦ୍ଧାଙ୍କ ମାଗଣାରେ ଟୀକା ଦିଆଯିବ ବୋଲି ମନ୍ତୀ ଶ୍ରୀ ଦାସ ଗଣମାଧ୍ଧମକୁ ସୂଚନା ଦେଇଛନ୍ତି ତିନୋଟି ପର୍ଯ୍ୟାୟଭୁକ୍ତ କରୋନା ଯୋଦ୍ଧାଙ୍କୁ ମାଗଣା ଟୀକା ମିଳିବ

ଗୁଣୁପୁର ଅଗ୍ନିଶମ ବିଭାଗ ଘଟଣାସ୍ଚଳରେ ପହଞ୍ ନିଆଁକୁ ଆୟତ କରିଛି